ଏହି ଯୋଜନାକୁ ବାସ୍ତବ ରୂପ ଦେବାପାଇଁ ମୁଖ୍ୟମନ୍ତୀ ସହରବାସୀଙ୍କ ସହଯୋଗ କାମନା କରିଛନ୍ତି

କେବଳ ଶିକ୍ଷାବିତ୍ଙ୍ଙ୍କୁ ଏହି କମିଟିରେ ସଦସ୍ୟ ରଖାଯିବ

କେବଳ ଶିକ୍ଷାବିତ୍ଙ୍ଙ ଏହି କମିଟିରେ ସଦସ୍ୟ ରକ୍ଷାଯିବ

କିନ୍ତୁ ଏମିତି ଖାଲି ପାସ୍ କରି ବାହା ବାହା ନେଇକି କିଛି ଲାଭ ନାହି

ସେଥିପାଇଁ ଶିକ୍ଷକଙ୍କ ଅଭାବ ରହ୍ରଛି

ଏହାକୁ ପଲିକ୍ରାକ୍ ପବ୍ବତି କୁହାଯାଉଛି

ଏହି ଦୁଇଦିନିଆ ସମ୍ମିଳନୀରେ ଦେଶର ପର୍ଯ୍ୟଟନର ବିକାଶ ପାଇଁ ଆଲୋଚନା ହେବ

ଏହି ସଞ୍ମିଳନୀରେ ବିଭିନ୍ନ ରାଜ୍ୟର ପର୍ଯ୍ୟଟନ ମନ୍ତୀ ସଚିବ ଏବଂ ଅନ୍ୟାନ୍ୟ ବରିଷ୍ ଅଧିକାରୀଙ୍କ ସହ ଅନେକ କେନ୍ଦ୍ରମନ୍ତୀ ମଧ ଯୋଗଦେବାର କାର୍ଯ୍ୟସ୍ଚୀ ରହିଛି ପର୍ଯ୍ୟଟନ ମନ୍ତୀଙ୍କ ସମ୍ମିଳନୀ ପାଇଁ ଚଳଚଞଳ ହୋଇଉଠିଛି କୋଶାର୍କ

ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍କା କଡ଼ାକଡ଼ି କରାଯାଇଛି

କେନ୍ଦ୍ରାପଡ଼ା କିଲ୍ଲାର ନିପାଣିଆ ଘାଟରେ ଏକ ଡଙ୍ଗ